ଆକି ହାଇକୋର୍ଟ ବାର୍ ଆସୋସିଏସନ୍ରେ ଅନୁଷିତ ବୈଠକରେ ଏହି ନିଷ୍ବଭି ନିଆଯାଇଛି ବୋଲି ସଭାପତି ଶ୍ରୀକାନ୍ତ ନାୟକ ସ୍ଚନା ଦେଇଛନ୍ତି

ଏହା ଦ୍ୱାରାରାକ୍ୟରେ ଶିକ୍ଷାୟନ ଅଧିକ ପରିବ୍ୟାପ୍ତ ହେବ

ଆକି ସକାଳେ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଷ୍ଟୋଭ୍ରୁ ଗ୍ୟାସ୍ ଲିକ ହେବା ଫଳରେ ନିଆଁରେ ପୋଡ଼ି ମା ସମେତ ଦୁଇ ଛୁଆ ଜୀବନ୍ତ ଦଗ୍ଗ ହୋଇଯାଇଛନ୍ତି

ଆମ ରାଜ୍ୟରେ ମଧୁମେହ ରୋଗୀଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଆଧୁନିକ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏହାର ପ୍ରମୁଖ କାରଣ ବୋଲି କୁହାଯାଏ

ଚଳିତବର୍ଷର ଆହ୍ୱାନ ହେଉଛି 'ପରିବାର ଏବଂ ମଧୁମେହ'

ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଜନସାଧାରଶ ଯୋଗଦେଇ ମଧୁମେହ ରୋଗରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରିଛନ୍ତି

ବିଦ୍ୟାଳୟ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

ମାନସିକ ପୁରଣ ପାଇଁ ଉଭୟ ମହିଳା ଓ ପୁରୁଷ ମାନେ ଏହି ବ୍ରତ ପାଳନ କରିବାର ବିଧି ରହିଛି

ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲୁ ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରାଯାଇଛି

ଏହି ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ପୁଲିସ୍ ଗୌରବ ଅନୁଭବ କରୁଛି ଓ ଏହା ଏକ ସ୍ୱୀକୃତିପ୍ରାପ୍ତ କ୍ରୀଡ଼ା ପ୍ରତିଯୋଗିତା ବୋଲି ସେ କହିଥିଲେ